ପିଏମ୍ ପାର୍ଲାମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଓବିସି କମିଶନ୍ଙ୍କୁ ସାୟିଧାନିକ ମର୍ଯ୍ୟଦା ଦେବା ଏବଂ ଅନୁସ୍ତଚୀତ ଜାତି ଓ କନକାତି ନିର୍ଯାତନା ନିବାରଣ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହେବା ଦ୍ୱାରା ପାର୍ଲାମେଣ୍ଟର ଚଳିତ ବର୍ଷାକାଳୀନ ଅଧିବେଶନକୁ ସାମାଜିକ ନ୍ୟାୟ ଅଧିବେଶନ ଭାବେ ମନେ ରଖାଯିବ

ସେ କହିଛନ୍ତି ଏହି ସମୟରେ ଯାତ୍ରାଗୁଡ଼ିକର ଆୟୋଜନ କରାଯିବ ଏବଂ ସମାଜର ଅବହେଳିତ ଓ ଗରିବ ଲୋକମାନଙ୍କ କଲ୍ୟାଣ ପାଇଁ ଏନ୍ଡିଏ ସରକାର କ'ଣ ସବୁ କରିଛନ୍ତି ସେ ବିଷୟରେ ଲୋକମାନଙ୍କୁ ଅବଗତ କରାଯିବ

ଏହି ଦୁଇଟିଯାକ ବିଲ୍ ଲୋକସଭାରେ ପାସ୍ ହୋଇଯାଇଥିବାରୁ ଏହାକୁ ପ୍ରଶଂସା କରି ବିଜେପି ସଂସଦୀୟ ପାର୍ଟି ବୈଠକରେ ଏକ ପ୍ରସ୍ତାବ ଗୃହିତ ହୋଇଛି ଆର୍ଏସ୍ ଆଡଜର୍ନ୍ ରାଜ୍ୟସଭାରେ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ବାରମ୍ଭାର ବାଧା ସୃଷ୍ଟି ହେବାରୁ ସଭା କାର୍ଯ୍ୟକୁ ସାରା ଦିନ ପାଇଁ ମୁଲତବୀ ରଖାଯାଇଛି ଆସାମରେ କାତୀୟ ନାଗରିକ ପଞ୍ଜିକରଣ ଚିଠା ତାଲିକାକ୍ ନେଇ ତୃଶମ୍ବଳ କଂଗ୍ରେସର ସଦସ୍ୟମାନେ ସଭାଗୃହର ମଧ୍ୟଭାଗରେ ସରକାରଙ୍କ ବିରୁଦ୍ଧରେ ସ୍କୋଗାନମାନ ଦେଇଥିଲେ ଏହି ପ୍ରସଙ୍ଗକୁ ନେଇ ମଧ୍ୟାହ୍ନଭୋଜନ ପରବର୍ତ୍ତିକାଳରେ ସଭାକାର୍ଯ୍ୟକୁ ଦୁଇଥର ମୁଲତବୀ ରଖାଯାଇଥିଲା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ତୂଣମୂଳ କଂଗ୍ରେସର ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ବାରମ୍ଭାର ଅନୁରୋଧ କରିବା ସତ୍ତ୍ୱେ ପରିସ୍ଥିତିରେ କୌଣସି ଉନ୍ନତି ହୋଇନଥିଲା ଫଳରେ ଶ୍ରୀ ନାଇଡୁ କହିଥିଲେ ବାଧ୍ୟ ହୋଇ ସେମାନଙ୍କୁ ନିଲମ୍ବନ କରିବା ପାଇଁ ଉପଯୁକ୍ତ ଧାରା ସେ ପ୍ରୟୋଗ କରିବେ ଅପରାହୁ ଦୂଇଟା ପରେ ସଭାକାର୍ଯ୍ୟ ପୁନଃ ଆରମ୍ଭ ହେବା ମାତ୍ରେ ଖରିଫ୍ ଫସଲ ପାଇଁ ସମ୍ପ୍ରତି ବୃଦ୍ଧି ପାଇଥିବା ସର୍ବନିମ୍ବ ସମର୍ଥନ ମୂଲ୍ୟ ଓ କୃଷି କ୍ଷେତ୍ର ପାଇଁ ଉଭା ହୋଇଥିବା ଚ୍ୟାଲେଞ୍ଜଗୁଡ଼ିକ ଉପରେ ଏକ ସ୍ୱଚ୍ଚକାଳୀନ ଆଲୋଚନା ଆରମ୍ଭ ହୋଇଥିଲା ବିଜେପିର ଅମିତ ଶାହା କହିଥିଲେ ଗତ ଚାରିବର୍ଷ ଭିତରେ ଏନ୍ଡିଏ ସରକାର କୃଷି ତଥା ତତ୍ସଂକ୍ରାନ୍ତୀୟ କ୍ଷେତ୍ର ପାଇଁ ବଜେଟ୍ ବ୍ୟବସ୍ଥା ବୃଦ୍ଧି କରିଛନ୍ତି

ବିଜେପି ସଭାପତି କହୁଥିବା ବେଳେ ତୃଶମ୍ବଳ କଂଗ୍ରେସର ସଦସ୍ୟମାନେ ସରକାର ବିରୋଧୀ ସ୍କୋଗାନମାନ ଦେଇ ସଭାଗୃହର ମଧ୍ୟଭାଗରେ ହୋହାଲ୍ଲୁ କରିଥିଲେ ଏଭଳି ବିଶ୍ଚଙ୍ଗଳା କାରି ରହିବାରୁ ଶ୍ରୀ ନାଇଡୁ ସଭାକାର୍ଯ୍ୟକୁ ସାରା ଦିନ ପାଇଁ ମୁଲତବୀ ରଖିଛନ୍ତି

ଏହା ଉପରେ ଆସନ୍ତାକାଲି ବିତର୍କ ହେବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରତି ଦେଇଛନ୍ତି ବିଜେପି ଟିଏମ୍ସି ଆର୍ଏସ୍ ଅନୁସ୍ଚଚୀତ କାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ୍ରେ ଥିବା ପୁରୁଣା ବ୍ୟବସ୍ଥାକୁ ଯଥାରୀତି କାୟମ ରଖିବା ପାଇଁ ଆଗତ ସଂଶୋଧିତ ବିଲ୍ ଏବଂ କୃଷି ସଂକ୍ରାନ୍ତ ବିଲ୍ ଉପରେ ଆଲୋଚନା ଓ ଅନୁମୋଦନ ପାଇଁ କଂଗ୍ରେସ ଓ ତୃଣମୂଳ କଂଗ୍ରେସର ସଦସ୍ୟମାନେ ରାଜ୍ୟସଭାରେ କାର୍ଯ୍ୟଧାରାରେ ବାଧା ସୃଷ୍ଟି କରୁଥିବାରୁ ବିଜେପି ଆଜି ସେଇ ଦୁଇଟିଯାକ ଦଳର ତୀବ୍ର ସମାଲୋଚନା କରିଛି ପାର୍ଟିର ବରିଷ୍ଣ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା ଖରିଫ୍ ଫସଲ ଉପରେ ସମ୍ପ୍ରତି ବୃଦ୍ଧି କରାଯାଇଥିବା ସର୍ବନିମୁ ସମର୍ଥନ ମୂଲ୍ୟ ଓ କୃଷି କ୍ଷେତ୍ର ପାଇଁ ଚ୍ୟାଲେଞ୍ଜଗୁଡ଼ିକ ଉପରେ ଯେତେବେଳେ ସଭାଗୃହରେ କହୁଥିଲେ ତୃଣମୂଳ କଂଗ୍ରେସର ସଦସ୍ୟମାନେ ସଭାଗୃହରେ ହୋହାଲ୍ଲା କରିବାରୁ ସଭାକାର୍ଯ୍ୟକୁ ବାଧ୍ୟହୋଇ ମୁଲତବୀ ରଖିବାକୁ ପଡ଼ିଛି କଂଗ୍ରେସ ସଦସ୍ୟମାନେ ମଧ୍ୟସେମାନଙ୍କୁ ପରୋକ୍ଷ ଭାବେ ସମର୍ଥନ ଜଣାଇଥିଲେ ଟିଏମ୍ସି ର ତୀବ୍ର ସମାଲୋଚନା କରି ଶ୍ରୀ ପ୍ରସାଦ କହିଛନ୍ତି ପଣ୍ଢିମବଙ୍ଗରେ ସମ୍ପ୍ରତି ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକ ପାଇଁ ନିର୍ବାଚନରେ ବ୍ୟାପକ ଭୋଟ ଗ୍ରହଣ କେନ୍ଦ୍ର ଜବରଦଖଲ କରିଥିବା ଦଳ କିଭଳି ଗଣତନ୍ତ୍ର ଅନୁସରଣ କରୁଛି ତାହା ଏଥିରୁ ଅନୁମାନ କରାଯାଇ ପାରିବ ଶ୍ରୀ ଶାହାଙ୍କୁ କହିବା ପାଇଁ ଟିଏମ୍ସି ସୁଯୋଗ ଦେଇନଥିବା ବିଷୟକ୍ତ ମଧ୍ୟ ସେ ତୀବ୍ର ସମାଲୋଚନା କରିଛନ୍ତି ସେ କହିଛନ୍ତି କୃଷି ଉପରେ ଆଲୋଚନାରୁ କଂଗ୍ରେସ କାହିଁକି ଦୂରେଇ ରହୁଛି କିଛି ଜଣାପଡ଼ ନାର୍ହି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଅନୁସ୍ରଚୀ କାତି ଓ କନକାତି ନିର୍ଯାତନା ନିବାରଣ ଆଇନ୍ ପାସ୍ କରାଇବାକୁ ଚାହୁଁଛି କି ନାହିଁ ସେ ବିଷୟରେ ସ୍ୱଷ୍ଟ ଭାବେ ଜବାବ ଦେବାର ଆବଶ୍ୟକତା ରହିଛି ଗ୍ନରେଜ୍ ଉତ୍ତର କାଶ୍ମୀର ବାନ୍ଧିପୋରା ଜିଲ୍ଲା ଅନ୍ତର୍ଗତ ଗୁରେଜ୍ ସେକ୍ଟର ନିୟନ୍ତ୍ରଣ ରେଖା ଆରପଟ୍ର ଏକ ଅନ୍ତ୍ରପ୍ରବେଶ ଉଦ୍ୟମକ୍ତ ସେନାବାହିନୀ ପଶ୍ଚ କରି ଦେଇଛି ଗ୍ରଳିଗୋଳା ବିନିମୟରେ ଚାରି ଜଣ ଯବାନ ଶହିଦ ହୋଇଥିବା ବେଳେ ଦୂଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି

ଫଳରେ ଦୁଇପକ୍ଷ ମଧ୍ୟରେ ଗ୍ରଳିଗୋଳା ବିନିମୟ ହୋଇଥିଲା ଏବଂ ମେଜର ପାହ୍ୟାର କଣେ ଅଫିସର୍ଙ୍କ ସମେତ ଚାରି ଜଣ ଯବାନ ଶହିଦ ହୋଇଥିବା ବେଳେ ଦୂଇ ଜଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଥିଲା ସେନାବାହିନୀ ପକ୍ଷରୁ କୁହାଯାଇଛି ଅତିକମ୍ରେ ଆଠ ଜଣ ସନ୍ତାସବାଦୀ ପହରାଦାର ଯବାନମାନଙ୍କ ଉପରକୁ ଗୁଳି ଚଳାଇ ଭାରତପଟକୁ ଆସିବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ସଜାଗ ରହିଥିବା ଯବାନମାନେ ସଠିକ୍ ଜବାବ ଦେଇ ଏ ଉଦ୍ୟମକୁ ପଶ୍ଚ କରିଛନ୍ତି ସନ୍ତାସବାଦୀମାନଙ୍କର ଦୁଇଟି ମୃତ ଦେହ ମିଳିଛି ଏବଂ ଆଉ ଦୁଇ ଜଣ ସନ୍ତାସବାଦୀଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଖୋଜା ଖୋଜି ଚାଲିଛି

ରାଜ୍ୟସଭାରେ ଆଜି ଅତିରିକ୍ତ ପ୍ରଶ୍ରଗୁଡ଼ିକର ଉତ୍ତର ଦେଲାବେଳେ ଶ୍ରୀ ଗୋଏଲ୍ ଏହା କହିଛନ୍ତି ସେ କହିଛନ୍ତି କେତେ ପରିମାଣର କଳା ଟଙ୍କା ରହିଛି ସେ ବିଷୟରେ ଯାଞ୍ଚ ଯୋଗ୍ୟ କିଛି ତଥ୍ୟ ନାହିଁ କେବଳ ଅନୁମାନ କରି ଯାହାକିଛି କୁହାଯାଇ ପରିବ

ସେ କହିଛନ୍ତି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ୟାଙ୍କ୍ଗୁଡ଼ିକର ମୁଖ୍ୟ ପଦବୀଗୁଡ଼ିକ ପୂରଣ ପ୍ରକ୍ରିୟାକୁ ସରକାର ତ୍ୱରାନ୍ୱିତ କରିଛନ୍ତି

ଆଜି ଲୋକସଭାରେ ପ୍ରଶ୍ନକାଳ ସମୟରେ ଅତିରିକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ କୃଷି ମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି ଅନ୍ଲାଇନ୍ ଜରିଆରେ ପ୍ରତିଯୋଗିତାମୂଳକ ତଥା ସ୍ୱଚ୍ଛ ମୂଲ୍ୟ ଆଧାରରେ ଇ ନାମ୍ ବ୍ୟବସ୍ଥାରେ କୃଷକମାନେ ସେମାନଙ୍କର ଉତ୍ପାଦ ବିକ୍ରି କରିବାର ସୁବିଧା ରହିଛି ଏବଂ ଅନ୍ଲାଇନ୍ ଜରିଆରେ ସେମାନଙ୍କ ମଧ୍ୟ ପାଇପାରିବେ

ଏସ୍ସି ଆଣ୍ଡ ମୁଜାଫରପୁର ବାଳିକାମାନଙ୍କୁ ବଳାତ୍କାର ଓ ଶୋଷଣ କରାଯାଉଥିବା ମୁଜାଫରପୁର ବାଳିକାଗୃହ ପରିଚାଳନା କରୁଥିବା ସ୍ୱଚ୍ଛାସେବୀ ସଂଗଠନକୁ ବିହାର ସରକାର ପାର୍ଷି ଯୋଗାଉଥିବା ବିଷୟକୁ ନେଇ ସୁପ୍ରିମ୍କୋର୍ଟ ଆଜି ତୀବ୍ର ଭର୍ସନା କରିଛନ୍ତି ଗତ ସପ୍ତାହରେ ସୁପ୍ରିମ୍କୋର୍ଟ ନିଜ ଆଡ଼ୁ ଏହି ମାମଲାକୁ ଗ୍ରହଣ କରି ମୁଜାଫରପୁର ବାଳିକା ଗୃହରେ ନା ବାଳିକାମାନଙ୍କୁ ବଳାତ୍କାର ଓ ଯୌନ ଶୋଷଣକୁ ବନ୍ଦ କରିବା ପାଇଁ କାହିଁକି କେହି ହେଲେ ପଦକ୍ଷେପ ନେଇ ନାହାନ୍ତି ସେ ବିଷୟରେ ନିତିଶ କୁମାରଙ୍କ ସରକାର ଓ କେନ୍ଦ୍ର ମହିଳା ଶିଶୁ କଲ୍ୟାଣ ମନ୍ତ୍ରଣାଳୟଠାରୁ ଜବାବ ମାଗିଥିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟ ନୋଟିସ୍ ଜାରି କରିଛନ୍ତି ନା ବାଳିକାମାନଙ୍କର ଭିଡ଼ିଓ ଚିତ୍ର କିମ୍ବା ରେଖାଙ୍କିତ ଭିଡ଼ିଓ ଚିତ୍ର ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ପ୍ରକାଶ କରିବା ଉପରେ ସୁପ୍ରିମ୍କୋର୍ଟ ନିଶେଧାଦେଶ ଜାରି କରିଥିଲେ

ଅତ୍ୟନ୍ତ ଗରିମ ଯୋଗୁଁ ଓଜନ ପ୍ରଦୃଷଣ ବୃଦ୍ଧି ପାଇଥିବାରୁ ଏହାକୁ ହ୍ରାସ କରିବା ପାଇଁ ଫ୍ରାନ୍ୱର ବିଭିନ୍ନ ନଗରିରେ ଯାନବାହନ ଚଳାଚଳ ଉପରେ ନିୟନ୍ତ୍ରଣ କରାଯାଇଛି ପର୍ତ୍ତୁଗାଲ୍ରେ ଅତ୍ୟନ୍ତ ଗରମ ଓ ଶୁଷ୍କ ପାଗ ଯୋଗୁଁ ବୁଦାଳିଆ ସମତଳ ଆଲ୍ଗ୍ରେଭ୍ ଅଞ୍ଚଳରେ ନିଆଁ ଲାଗିଯାଇଛି ଫିନ୍ଲାଣ୍ଡରେ ମଧ୍ୟ ପ୍ରବଳ ଗ୍ରୀଷ୍କ ପ୍ରବାହ ଜାରି ରହିଛି ଆଉ କିଛି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ୟୁରୋପ ମହାଦେଶରେ କାରି ରହିବାର ଅନୁମାନ କରାଯାଇଛି ପାଣିପାଗ ବିଭାଗର ଅଧିକାରୀମାନେ କହିଛନ୍ତି ଆଫ୍ରିକା ମହାଦେଶରୁ ଉତପ୍ତ ପବନ ପ୍ରବାହିତ ହେବା ଦ୍ୱାରା ୟୁରୋପରେ ଉତାପ ବୃଦ୍ଧି ପାଇଛି